ମଧୁବାବୁ ପେନ୍ସନ୍ ଯୋଜନା ହେଉ ବା ମମତା ଯୋଜନା ସବୁ ସରକାରୀ ଯୋଜନାରେ ଏଶିକି ବାଧତାମୂଳକ ହେବ ଆଧାର ସଂଯୋଗ ଏଥପାଇଁ ଅର୍ଥ ବିଭାଗ ଅନ୍ୟସବୁ ବିଭାଗକୁ ଚିଠି ଲେଖି ଜଶାଇ ଦେଇଛି କେଉଁ ବିଭାଗରେ କି ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି ଓ କେଉଁ ଯୋଜନାରେ ହିତାଧିକାରୀଙ୍କ ଆକାଉକ୍ଷକୁ ସିଧାସଳଖ ଟଙ୍କା ଯାଉଛି ତାକୁ ଚିହ୍ବଟ କରି ଆଧାର ଲିଙ୍କ୍ ପାଇଁ ବିଙ୍କପ୍ତି ପ୍ରକାଶ କରାଯିବ

ଏନେଇ ବିରୋଧୀ ଦଳ ପକ୍ଷର୍ ସରକାରଙ୍କୁ ସମାଲୋଚନା କରାଯାଇଛି

ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାକ ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ଘକ୍ଷତାରେ ପୂର୍ବତନ ରାଷ୍ଟପତି ପ୍ରଶବ ମୁଖାର୍କୀ ଏହି ଉହବ ଉଦ୍ଘାଟନ କରିଛନ୍ତି

ସାଧାରଶ ଜନତା ସଚେତନ ନ ହେଲେ ଦୁର୍ନୀତି ହଟିବା ସ୍ୟବ ନୁହେଁ